ପିଏମ୍ ଏସ୍ଏଚ୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ଦେଶର ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୁଦ୍ର ଉଦ୍ୟୋଗ ଓ ଶ୍ରମିକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି

ସେ କହିଛନ୍ତି ଏହି ଗୋଷୀଗ୍ରଡ଼ିକ ମହିଳାମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ଶକ୍ତିଶାଳୀ କରିପାରିଛନ୍ତି ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କୁ କ୍ଷମତାପନ୍ନ କରିବାର ସବୁଠୁ ବଡ଼ ଉପାଦାନ ହେଉଛି ସେମାନଙ୍କୁ ସେମାନଙ୍କର ଶକ୍ତି ଦକ୍ଷତା ଓ କୁଶଳତା ଜାଣିବା ପାଇଁ ସୁଯୋଗ ପ୍ରଦାନ କରିବା ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାମାନେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବହୁ ସଂଖ୍ୟାରେ କାମ କରୁଛନ୍ତି ଓ ଦେଶର କୃଷି କ୍ଷେତ୍ର ଏବଂ ଦୁଗ୍ର ଉତ୍ପାଦନ କ୍ଷେତ୍ରର କଳ୍ପନା ମହିଳାମାନଙ୍କ ଅବଦାନ ବିନା ସମ୍ଭବ ନୁହେଁ ସେ କହିଛନ୍ତି ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ମିଶନ୍ ଅଧୀନରେ ଦିନ୍ ଦୟାଲ୍ ଉପାଧ୍ୟାୟ ଯୋଜନାରେ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଗରିବ ମହିଳାଙ୍କ ଆର୍ଥିକ ଦୃଷ୍ଟିର୍ ସ୍ୱଚ୍ଚଳ କରିବାର ଲକ୍ଷ୍ୟ ରହିଛି

ସେହି ନୂଆ ଅଟାଳିକାରେ କମ୍ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ହେଉଥିବା ଆଲୋକ ବ୍ୟବସ୍ଥା ଓ ବର୍ଷା ଜଳ ସଂରକ୍ଷଣ ସମେତ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯାଇଛି

ସେହି ପାଠାଗାରରେ ଦେଢ଼ ଲକ୍ଷ ପ୍ରସ୍ତକ ଓ ପତ୍ରିକା ରଖାଯାଇଛି ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନଙ୍କୁ ସେମାନଙ୍କର ଐତିହ୍ୟ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଷ ସେ ପୁଣି କହିଛନ୍ତି ପ୍ରତ୍ନତତ୍ୱ ସହ କଡ଼ିତ ପ୍ରତ୍ୟେକ ଦସ୍ତାବିଜ୍ ଓ ପଥରର ନିଜସ୍ୱ କାହାଣୀ ରହିଛି

ଆଳି ନ୍ନଆଦିଲ୍ଲୀରେ ସୀମା ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ ଲାଗୁ କରୁଥିବା କ୍ଷତ୍ରୀୟ ଓ ରାଜ୍ୟସ୍ତରୀୟ ଅଫିସର୍ମାନଙ୍କର ସହ ବାର୍ତ୍ତାଳାପ ବେଳେ ସେ ଏହା କହିଛନ୍ତି

ପ୍ରତ୍ୟେକ ଆଦର୍ଶ ଗ୍ରାମକୁ ସମସ୍ତ ମୌଳିକ ସୁବିଧା ଯଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଥମିକ ଶିକ୍ଷା ଗୋଷ୍ଠୀ କେନ୍ଦ୍ର ଯୋଗାଯୋଗ ସ୍ରବିଧା ନର୍ଦ୍ଦମାଜଳ ନିଷ୍କାସନ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯୋଗାଇ ଦିଆଯିବ ମାଡ୍ରାସ୍ ଏଚ୍ସି ମାଡ୍ରାସ୍ ହାଇକୋର୍ଟ ଟୁଟିକୋରିନ୍ର ଷର୍ଲାଇଟ୍ କପର୍ କାରଖାନା ବିର୍ଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସମ୍ଭନ୍ଧିୟ ଦସ୍ତାବିଜ୍ ଓ ରିପୋର୍ଟର ଭିଡ଼ିଓ ରେକର୍ଡିଂ ଦାଖଲ କରିବାକୁ ତାମିଲ୍ନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜଷ୍ଟିସ୍ ସିଟି ସେଲବନ୍ ଓ ଏଏମ୍ ବସିର୍ ଅହମ୍ମଦ୍ଙ୍କ ଖଣ୍ଡପୀଠ ବିକ୍ଷୋଭ ପ୍ରଦର୍ଶନ ସଂକ୍ରାନ୍ତୀୟ ସମସ୍ତ ଗ୍ରଇନ୍ଦା ରିପୋର୍ଟ ମଗାଇଛନ୍ତି

ଏସ୍ସି ହୋମୋସେକ୍ସୁଆଲିଟି ସୁପ୍ରିମ୍କୋର୍ଟ କହିଛନ୍ତି ସମଲିଙ୍ଗି ଯୌନ ସମ୍ପର୍କ ସ୍ଥାପନ ଥରେ ଅପରାଧ କାର୍ଯ୍ୟ ପରିସର ବର୍ହିଭ୍ରତ ହୋଇଯିବା ପରେ ଏହା ସହ ସମ୍ପୁକ୍ତ ସାମାଜିକ ଅପବାଦ ଓ ପାତର ଅନ୍ତରର ମଧ୍ୟ ଅବସାନ ଘଟିବ ସୁପ୍ରିମ୍କୋର୍ଟ କହିଛନ୍ତି ଭାରତୀୟ ସମାଜରେ କାହିଁ କେତେ ବର୍ଷ ପୂର୍ବରୁ ଏଭଳି ଏକ ବାତାବରଣ ସ୍କ୍ଷି କରାଯାଇଛି ଯାହା ସମଲିଙ୍ଗି ଯୌନ ସମ୍ପର୍କ ସ୍ଥାପନ କର୍ରଥିବା ଲୋକମାନଙ୍କ ପ୍ରତି ପାତର ଅନ୍ତରର ଏକ ଭିଭିଭିମି ଦେଇ ଯାଇଛି

ମାନସିକ ସ୍ୱାସ୍ଥ୍ୟ ସେବା ଆଇନ୍ର ନିୟମକୁ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି କୌଣସି ବ୍ୟକ୍ତିଙ୍କର ଦେହିକ ଆଭିମୁଖ୍ୟକୁ ନେଇ ତାଙ୍କ ପ୍ରତି ପାତର ଅନ୍ତର କରାଯାଇ ପାରିବ ନାହିଁ ବିହାର ଅମିତ୍ ଶାହା ଏନ୍ଡିଏ ବିଜେପି ସଭାପତ ଅମିତ ଶାହା କହିଛନ୍ତି ବିଜେପି ଜେଡିୟୁ ମେଣ୍ଟ ଅକ୍ଷୁର୍ଶ୍ଣ ରହିଛି ଓ ଏହା ବିରୁଦ୍ଧରେ ବିରୋଧୀ ଦଳଗୁଡ଼ିକର କୌଣସି ଷଡ଼ଯନ୍ତ ସଫଳ ହେବ ନାହିଁ ପାଟ୍ନାଠାରେ ପାର୍ଟି ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିହାରରେ ଏନ୍ଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବାର ବିରୋଧୀ ଦଳମାନେ ଗୁଜବ ପ୍ରଚାର କରୁଛନ୍ତି

ସେ କହିଛନ୍ତି କଂଗ୍ରେସ ଭାରତୀୟ ସମ୍ଭିଧାନ ଓ ଦେଶର ନାଗରିକଙ୍କ ସ୍ୱାଧୀନତାକୁ ନଷ୍ଟ କରିଛି ଜେଟଲୀ ନାବାର୍ଡ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ସରକାରଙ୍କ ଯୋଜନାଗୁଡ଼ିକୁ କୃଷକ ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ନାବାର୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନାବାର୍ଡ ପ୍ରତିଷ୍ଠା ଦିବସ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ଶ୍ରୀ ଜେଟଲୀ କହିଛନ୍ତି ଭାରତ ଆସନ୍ତା ବର୍ଷ ପଞ୍ଚମ ସ୍ଥାନକୁ ଉଠିବାର ସମ୍ଭାବନା ରହିଛି କିଭଳି ଶୀଘ୍ର ଦାରିଦ୍ର୍ୟ ଦୂରିକରଣ କରାଯାଇ ପାରିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ର ଉପରେ ଏବେବି ଅନେକ ଚାପ ରହିଛି ଓ ଏହି କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି କୃଷି କ୍ଷେତ୍ରର ଯେଉଁ ଯେଉଁ ସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାମ କରୁଛନ୍ତି ସେଠାରେ ସଙ୍ଘିୟ ବ୍ୟବସ୍ଥା ଭିତ୍ତିରେ କାର୍ଯ୍ୟ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହା ହେଲେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାର ସ୍ୱପ୍ନ ସାକାର ହେବ ଗୋଏଲ୍ ଟାକ୍ନ ସରକାର ଟିକସ ମାମଲାଗୁଡ଼ିକରେ ଆବେଦନ ଦାଖଲ କରିବା ପାଇଁ ଟିକସ ପରିମାଣ ସୀମା ବୃଦ୍ଧି କରିଛନ୍ତି

ଏହି ପଦକ୍ଷେପ ଯୋଗୁଁ ଟିକସ ପ୍ରଶାସନ ଉପରେ ଆସ୍ଥା ବୃଦ୍ଧି ପାଇବା ସହ ସାଧୁ ଓ କ୍ଷୁଦ୍ର ତଥା ମଧ୍ୟମ ଟିକସଦାତାମାନେ ଅଯଥା ହଇରାଣ ହରକତ ହେବାର୍ ରକ୍ଷା ପାଇବେ ଏମ୍ଇଏ ଇରାନ୍ କାକିର୍ ନାୟକ୍ ଭାରତ କହିଛି ଇରାନ୍ ଉପରେ ଆମେରିକାର କଟକଣା ଲାଗୁ ଦୃଷ୍ଟିରୁ ଭାରତ ଏହାର ଶକ୍ତି ଆବଶ୍ୟକତାର ପ୍ରରଣ ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କର କିଛି ପ୍ରଶ୍ୱର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଭାରତର ଶକ୍ତି ଚାହିଦାର ପୂରଣରେ ଇରାନ୍ ଏହାର ଏକ ଗ୍ରର୍ତ୍ୱପୂର୍ଣ୍ଣ ଭାଗିଦାର ରାଷ୍ଟ୍ର ହୋଇ ରହିଛି ଜାକିର୍ ନାୟକ ଉପରେ ସେ କହିଛନ୍ତି ଜାକିର୍ ନାୟକର ପ୍ରତ୍ୟର୍ପଣ ପାଇଁ ଭାରତ ମାଲେସିଆକୁ ଜାନୁଆରୀ ମାସରେ ଅନୁରୋଧ କରିଥିଲା ଭାରତର ଅନୁରୋଧ ମାଲେସିଆ ସରକାରଙ୍କ ପାଖରେ ବିଚାରଧୀନ ରହିଛି

ଆୟୁଷ୍ମାନ୍ ଆଧାର ଆୟୁଷ୍ଠାନ୍ ଭାରତ ଯୋଜନା ଅଧୀନରେ ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୀମା ଯୋଗାଣ ପାଇଁ ଆଧାର ବାଧ୍ୟତାମଳକ ନ୍ରହେଁ ବୋଲି ସରକାର ସ୍ୱଷ୍ଟିକରଣ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ କେପି ନଡ଼ୁ କହିଛନ୍ତି ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବିନା ଆଧାର କାର୍ଡରେ ଏହି ବୀମା ସ୍ରବିଧା ଯୋଗାଇବେ

ସେଠାରେ ସେ ବାହାରିନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିତୀୟ ଉଚ୍ଚ ଯୁଗ୍ମ କମିଶନ୍ ବୈଠକରେ ସହଅଧ୍ୟକ୍ଷତା କରିବେ ତାଙ୍କର ଏହି ଗସ୍ତ ସମୟରେ ସେ ଚାନ୍ସେରି ଅଟାଳିକାକୁ ଉଦ୍ଘାଟନ କରିବେ ଓ ଭାରତୀୟ ସମ୍ପ୍ରଦାୟ ଲୋକମାନଙ୍କୁ ଉଦ୍ବୋଧନ ଦେବେ ସେ ସେଠାକାର ରାଜନୈତିକ ନେତାମାନଙ୍କ ସହ ବୈଠକରେ ଯୋଗ ଦେବାର କାର୍ଯ୍ୟସ୍ଟଚୀ ରହିଛି

କେଳାଶ ମାନସରୋବର ଯାତ୍ରା ତୀର୍ଥଯାତ୍ରୀମାନଙ୍କର ସପ୍ତମ ଦଳ ଗତ ପାଞ୍ଚ ଦିନ ହେଲା ଇଥୋରାଗଡ଼ଠାରେ ଅଟକି ରହିଛନ୍ତି ଚତୁର୍ଥ ଓ ପଞ୍ଚମ ତୀର୍ଥଯାତ୍ରୀ ଦଳ ମଧ୍ୟ ଗୁଞ୍ଜିଠାରେ ଅଟକି ରହିଛନ୍ତି ପାଗ ଭଲ ହେବା ପର୍ଯ୍ୟନ୍ତ ବିମାନ ବାହିନୀର ହେଲିକପୁରଗୁଡ଼ିକ ଅପେକ୍ଷା କରି ରହିଛନ୍ତି

ସେନାବାହିନୀ ମୁଖପାତ୍ରଙ୍କ କହିବା ଅନୁସାରେ ତାଲିବାନ୍ମାନେ ଏକ ସାମରିକ ନିରାପତ୍ତା ଘାଟିକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲେ